କୌଣସି ସମସ୍ୟା ଥିଲେ ବିରତି ନେଇ ପରେ ଅଧ୍ଧୟନ କରିପାରିବେ

ସେହିଭଳି କସ୍ତୁରବା ଗାଧୀ ବାଳିକା ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଶୀ ପର୍ଯ୍ୟନ୍ତ ଶିକ୍ଷାଦାନ ହେବ

ସେହିଭଳି ଉଚ୍ଚଶିକ୍ଷା ପାଇଁ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାକୁ ହେଲେ ଛାତ୍ରଛାତ୍ରୀମାନଙ୍କୁ ସାଧାରଣ ପ୍ରବେଶିକା ପରୀକ୍ଷା ଦେବାକୁ ହେବ ତେବେ ଏହା ବାଧ୍ଧତାମ୍ମଳକ କରାଯିବ ନାହିଁ କେବଳ ଇଛୁକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇପାରିବେ

ସେହିଭଳି ରାକ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ଧମା ପରୀକ୍ଷା ଫଳ ମଧ୍ଧ ପ୍ରକାଶିତ ହୋଇଛି

ଛାତ୍ରଛାତ୍ରୀମାନେ ବୋର୍ଡ଼ର ଦୁଇଟି ଓ୍ୱେବ୍ସାଇଟ୍ରେ ପରୀକ୍ଷା ଫଳ ଦେଖ୍ପାରିବେ

ସୂଚନା ଓ ଲୋକ ସମ୍ମର୍କ ବିଭାଗ ପକ୍ଷରୁ ଟ୍ଟିଟ କରି ଏହି ସୂଚନା ଦିଆଯାଇଛି

ସଂଯୋଜକ ଶ୍ୟାମାଓଁ ପ୍ରସାଦ ମିଶ୍ର ଓ ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ତତ୍ତ୍ୱାବଧାନରେ ସଂଗୃହୀତ ମାଟି ଓ କଳକୁ ପାବନ ଭ୍ମି ଅଯୋଧାକୁ ପଠାଇବାର ବ୍ୟବସ୍କା ହୋଇଛି

ତାହାକୁ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭରେ ସାଇତି ରଖାଯିବ ଚଳିତ ବର୍ଷ କରୋନା କଟକଶା ଯୋଗୁଁ ଭକ୍ତଶ୍ରନ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା